ମନ୍ କି ବାତ୍ କାର୍ଯ୍ୟକ୍ରମକୁ ହିନ୍ଦୀ ଭାଷାରେ ପ୍ରସାରଶ କରାଯିବା ପରେ ପରେ ଆକାଶବାଣୀ ଆଞ୍ଚଳିକ ଭାଷା ଏହାକୁ ପ୍ରସାରଶ କରିବ

ଆସନ୍ତାକାଲି ବିଧାନସଭାରେ ଗୃହବିଭାଗ ଖର୍ଚ୍ଚ ଦାବି ଉପରେ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି

ମୁଖ୍ୟଅତିଥି ଭାବେ ଯୋଗଦେଇ ବିଧାୟକ ମହମ୍ମଦ ମୋକିମ କହିଛନ୍ତି ଭଞ୍ ସାହିତ୍ୟ ଓଡ଼ିଆ ଜାତିକୁ ଏକ ଅତୁଳନୀୟ ଦାନ

ଏହା ଆହୁରି ଦୁଇଦିନ ଲାଗି ରହିବ ବୋଲି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଶିପାଗ କେନ୍ଦ୍ର ତରଫରୁ ସୂଚନା ମିଳିଛି